ସ୍ପଦେଶ ଅଣାଯାଇଛି

ଅଣାଯାଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମ୍ୟାମାର ରାଷ୍ଟ୍ରପତି ୟୁ ଓ୍ୱିନ୍ ମିଣ୍ଟ୍ଙ୍କ ମଧ୍ୟରେ ନ୍ତଆଦିଲ୍ଲୀରେ କଥାବାର୍ତ୍ତା ପରେ ଏହି ରାଜିନାମାଗ୍ରଡ଼ିକ ସ୍ୱାକ୍ଷରିତ ହୋଇଛି ଉଭୟ ନେତା ଅନେକ ଦ୍ୱିପକ୍ଷିୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି

ତାଙ୍କ ସହ ତାଙ୍କର ପତ୍ରୀ ଦ ଚୋ ଚୋ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି

ସେ ରାଜଘାଟ ଯାଇ ଜାତିର ଜନକ ମହାତ୍ଲା ଗାନ୍ଧିଙ୍କ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମ୍ୟାମାର ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି ମ୍ୟାମାର ରାଷ୍ଟ୍ରପତି ବୋଧଗୟା ଓ ଆଗ୍ରା ଗସ୍ତ କରିବାର କାର୍ଯ୍ୟସ୍ଚୀ ରହିଛି ଏମ୍ଇଏ ଓଆଇସି ଦିଲ୍ଲୀ ହିଂସାକାଣ୍ଡ ସଂକ୍ରାନ୍ତରେ ଇସଲାମୀୟ ସହଯୋଗ ସଂଗଠନ ଓଆଇସି ଦେଇଥିବା ମନ୍ତବ୍ୟ ପାଇଁ ଭାରତ ଆଜି ଏହାର ତୀବ୍ର ସମାଲୋଚନା କରି ଏହା ବିଭ୍ରାନ୍ତିକର ଓ ତଥ୍ୟଗତ ଦୃଷ୍ଟିରୁ ତ୍ରୁଟିପୂର୍ଣ୍ଣ ବୋଲି କହିଛି ବୈଦେଶିକ ମନ୍ତ୍ରଶାଳୟ ମୁଖପାତ୍ର ରବିଶ କୁମାର ଓଆଇସି ଭଳି ସଂଗଠନଗୁଡ଼ିକୁ ଏଭଳି ଏକ ସମ୍ଭେଦନଶୀଳ ସମୟରେ ଦାୟିତ୍ୱହୀନ ମନ୍ତବ୍ୟ ନ ଦେବା ପାଇଁ ନିବେଦନ କରିଛନ୍ତି ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ ଏ ସଂକ୍ରାନ୍ତରେ ସ୍ବଚନା ଦେଇ ମୁଖପାତ୍ର କହିଛନ୍ତି ଲୋକମାନଙ୍କ ମନରୁ ଭୟ ଦୂର କରିବା ଓ ହିଂସାଗ୍ରସ୍ତ ଅଞ୍ଚଳରେ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଶିବା ଦିଗରେ ପ୍ରଚେଷ୍ଟା କାରି ରହିଛି ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡର ଓଆଇସି ନିନ୍ଦା କରିଥିଲା ରବିଶ କୁମାର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାନ୍ତି ଓ ସଦ୍ଭାବନା ବଜାୟ ରଖିବା ପାଇଁ ସର୍ବସାଧାରଣଙ୍କୁ ନିବେଦନ କରିସାରିଛନ୍ତି ଏ ଘଟଣା ସଂକ୍ରାନ୍ତରେ କିଛି ବ୍ୟକ୍ତି ଓ ସଂଗଠନ ଦ୍ୱାରା ଦିଆଯାଉଥିବା ମନ୍ତବ୍ୟଗୁଡ଼ିକୁ ଉଲ୍ଲେଖ କରି ମୁଖପାତ୍ର କହିଛନ୍ତି ଏଭଳି ମନ୍ତବ୍ୟ ଦେବା ପାଇଁ ଏହା ଉପଯୁକ୍ତ ସମୟ ନୁହେଁ କାରଣ ଏହା ଦ୍ୱାରା ଅଧିକ ସମସ୍ୟା ସ୍ଟଷ୍ଟିହେବ

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ହିଂସାଗ୍ରସ୍ତ ଅଞ୍ଚଳଗୁଡ଼ିକରେ ପର୍ଯ୍ୟାପ୍ତ ସଂଖ୍ୟକ ଯବାନ ମୁତ୍ୟନ ହୋଇଛନ୍ତି ଓ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି

ଦିଲ୍ଲୀ ପୁଲିସ୍ ସ୍ୱତନ୍ତ୍ର କମିଶନର ଏସ୍ଏନ୍ ଶ୍ରୀବାସ୍ତବା କହିଛନ୍ତି ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ଆଡ଼କୁ ଫେରୁଛି ଲୋକମାନଙ୍କ ପାଇଁ କୌଣସି ସହାୟତା ପାଇବା କିମ୍ବା ତଥ୍ୟ ପ୍ରଦାନ କରିବା ଲାଗି ପୁଲିସ ଦୁଇଟି ହେଲ୍ସଲାଇନ୍ ନମ୍ଘର ସ୍ଥାପନ କରିଛି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଉତ୍ୟକ୍ତ ଲୋକମାନଙ୍କ ଦ୍ୱାରା ହିଂସା ଓ ହତ୍ୟାକାଣ୍ଡ ଏକ ଅତ୍ୟନ୍ତ ଜଘନ୍ୟ ତଥା ଗୁରୁତର ଅପରାଧ ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶାବଳୀ ଜାରିକରି କହିଛି ଏଭଳି କାର୍ଯ୍ୟ ପାଇଁ ଆଇନ୍ରେ କଠୋର ଦଶ୍ତବିଧାନର ବ୍ୟବସ୍ଥା ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଉତ୍ତରପୂର୍ବ ଦିଲ୍ଲୀର ପରିସ୍ଥିତିକୁ ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ କହିଥିଲେ ଶାନ୍ତି ଓ ସଦଭାବନାର ଭିଭିଭିମି ଉପରେ ଆମ ଦେଶ ଠିଆ ହୋଇଛି ଶାନ୍ତି ଓ ଭ୍ରାତୃଭାବ ବଜାୟ ରଖିବାକୁ ସେ ସର୍ବସାଧାରଣଙ୍କୁ ନିବେଦନ କରିଥିଲେ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ ମଧ୍ୟ ଗତକାଲି ଦିଲ୍ଲୀର ହିଂସାଗ୍ରସ୍ତ ଅଞ୍ଚଳଗୁଡ଼ିକୁ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଥିଲେ

ସେ କହିଛନ୍ତି ହିଂସାକାଣ୍ଡ ସମୟରେ ଜଳି ନଷ୍ଟ ହୋଇଯାଇଥିବା ଦସ୍ତାବିଜ୍ଗୁଡ଼ିକୁ ପାଇବା ପାଇଁ ସ୍ୱତନ୍ତ ଶିବିରମାନ ପକାଯିବ ଶ୍ରୀ କେଜରିୱାଲ କହିଛନ୍ତି ଦିଲ୍ଲୀ ସରକାରଙ୍କ ଫରିସ୍ତେ ଯୋଜନା ଅନ୍ଦସାରେ ହିଂସାରେ ଆହତ ଲୋକମାନେ ବେସରକାରୀ ହସ୍କିଟାଲଗୁଡ଼ିକରେ ମାଗଣାରେ ଚିକିତ୍ସା ପାଇପାରିବେ ଆମ୍ ଆଦମୀ ପାର୍ଟି କର୍ମୀ ତହିର ହୁସେନ ହିଂସାକୁ ଉସକାଉଥିବା ସଂକ୍ରାନ୍ତ ଏକ ପ୍ରଶ୍ୱର ଉତ୍ତର ଦେଇ ଶ୍ରୀ କେଜରିଓ୍ବାଲ କହିଛନ୍ତି ଯେକୌଣସି ଲୋକ ଦୋଷୀ ସାବ୍ୟସ୍ତ ହେବେ ତାଙ୍କୁ କଠୋର ଦଶ୍ଚ ଦିଆଯିବ ସେ କହିଛନ୍ତି ଆମ୍ ଆଦମୀ ପାର୍ଟିର କୌଣସି ବ୍ୟକ୍ତି ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତାହେଲେ ସେହି ବ୍ୟକ୍ତିଙ୍କୁ ଦୁଇଗୁଣା ଦଶ୍ଡ ଦିଆଯିବ ସେ କହିଛନ୍ତି ଜାତୀୟ ନିରାପତ୍ତାକୁ ନେଇ କୌଣସି ରାଜନୀତି କରାଯିବା ଉଚିତ୍ ନୁହେଁ

ଏକ ବିବୃଭିରେ ସିବିଏସ୍ଇ କହିଛି ଦିଲ୍ଲୀରେ ବାକି ଦିନଗୁଡ଼ିକର ପରୀକ୍ଷା ନିର୍ଦ୍ଧାରିତ କାର୍ଯ୍ୟସ୍ଟଚୀ ଅନୁସାରେ ହେବ ସିବିଏସ୍ଇ କହିଛି ହିଂସାଗ୍ରସ୍ତ ଅଞ୍ଚଳର ପିଲାମାନଙ୍କ ପାଇଁ ପରୀକ୍ଷାର ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ

ଗତକାଲି ଦିଲ୍ଲୀ ହାଇକୋର୍ଟ ସେହି ବିଜେପି ନେତାମାନଙ୍କ ବିରୁଦ୍ଧରେ ପୁଲିସ୍ ଏଫ୍ଆଇଆର୍ ରୁଜୁ କରିବାରେ ବିଫଳ ହୋଇଥିବା ଯୋଗୁଁ ପୁଲିସ୍ ଉପରେ କ୍ଷୋଭ ପ୍ରକାଶ କରିଥିଲେ

ଭାରତୀୟ ବିମାନ ବାହିନୀର ଏକ ବିମାନରେ ସେହି ସାମଗ୍ରୀଗୁଡ଼ିକୁ ଚୀନ୍ର ଓ୍ୱହାନକୁ ଗତକାଲି ପଠାଯାଇଥିଲା ଚୀନ୍ର ଓ୍ୱହାନରେ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଥିଲା

ନ୍ନଆଦିଲ୍ଲୀରେ ଏ ସଂକ୍ରାନ୍ତରେ ସାୟାଦିକମାନଙ୍କୁ ସ୍ବଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟରୀ ହର୍ଷବର୍ଦ୍ଧନ କହିଛନ୍ତି ଭାରତର ପଡ଼ୋଶୀ ଦେଶ ପ୍ରଥମେ ନୀତି ଅନୁସାରେ ବିଦେଶୀ ନାଗରିକମାନଙ୍କୁ ସେଠାରୁ ଅଣାଯାଇଛି

ଡାଏମଣ୍ଡ ପ୍ରିନ୍ସେସ୍ କ୍ରିଜ୍ ଜାହାଜ ଜାପାନ୍ର ୟେକୋହାମା ସମୁଦ୍ର ତଟରେ ନଙ୍ଗର ପକାଇ ରହିଛି

ସେମାନଙ୍କ ମଧ୍ୟରେ ଶ୍ରୀଲଙ୍କାର ଦୁଇ ଜଣ ନେପାଳର ଜଣେ ଦକ୍ଷିଣ ଆଫ୍ରିକାର ଜଣେ ଓ ପେରୁର ଜଣେ ନାଗରିକ ରହିଛନ୍ତି

ସେହି ଲୋକମାନଙ୍କୁ ଜାପାନରେ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଉଛି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ସହାୟତା ପାଇଁ ଜାପାନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି

ସେମାନଙ୍କୁ ଚୀନ୍ର ଓ୍ୱହାନ୍ ସହରରୁ ଅଣାଯାଇଥିଲା